କଂଗ୍ରେସ ବାମପନ୍ଥୀ ଦଳ ଓ ସେମାନଙ୍କର ଅଂଶୀଦାର ଦଳ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି

କୋଭିଡ ସଂକ୍ରମିତ ବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତିମାନେ ଡାକଯୋଗେ ଭୋଟ ଦେଇପାରିବେ

ଓଡ଼ିଶାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ବିୟୋଗ ଯୋଗୁଁ ସେଠାରେ ଉପ ନିର୍ବାଚନକୁ ବନ୍ଦ ରଖାଯାଇଛି ନାଗାଲାଣ୍ଡର ଏକମାତ୍ର ନୋକ୍ସେନ୍ ବିଧାନସଭା ଆସନରୁ ଏଚ୍ ଚୁବା ଚାଙ୍ଗ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି

ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟିର ପ୍ରାର୍ଥୀ ଡକୁର ପନାବାକା ଲକ୍ଷ୍ମୀ ଏବଂ କଂଗ୍ରେସର ଚିନ୍ତାମୋହନ ବିଜେପିର କେ ରତ୍ନପ୍ରଭା

କଂଗ୍ରେସ ରାଜ୍ୟଶାଖା କାର୍ଯ୍ୟକାରୀ ସଭାପତି ସତୀଶ ଜର୍କିହୋଲି ଶ୍ରୀମତୀ ଅଙ୍ଗାଡ଼ିଙ୍କ ବିରୁଦ୍ଧରେ ଛିଡା ହୋଇଛନ୍ତି

ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର ଉତ୍ତରପ୍ରଦେଶ ଦିଲ୍ଲୀ ଛତିଶଗଡ କର୍ଣ୍ଣାଟକ ମଧ୍ୟପ୍ରଦେଶ କେରଳ ଗୁକ୍କୁରାଟ ତାମିଲନାଡୁ ଏବଂ ରାଜସ୍ଥାନ

ଏଗୁଡ଼ିକ ହେଲା ଲଦାଖ ଦାଦ୍ରା ଓ ନଗରହାବେଳି ଦାମନ୍ତିଉ ତ୍ରିପୁରା ସିକିମ୍ ମିଜୋରାମ ମଣିପୁର ଲକ୍ଷାଦୀପ ଆଣ୍ଡାମାନ ଓ ନିକୋବର ଦ୍ୱୀପପ୍ତଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ଡକୁର ହର୍ଷବର୍ଦ୍ଧନ କୋଭିଡ କରୋନା ମହାମାରୀର ପ୍ରଭାବକୁ ଦୂର କରିବା ପାଇଁ ସମସ୍ତଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁରୁତ୍ୱାରୋପ କରିଛନ୍ତି ସାରା ବିଶ୍ୱରେ ସବୁ ଲୋକମାନଙ୍କୁ ଶୀଘ୍ର କୋଭିଡ ଟିକା ଯୋଗାଇ ଦେବାପାଇଁ ବିଶ୍ୱ ସମୁଦାୟ ମିଳିତଭାବେ ଗବେଷଣା ଓ ଟିକା ତିଆରି କରିବାକୁ ସେ ଆହ୍ବାନ ଜଣାଇଛନ୍ତି 'ଗୋଟିଏ ଟିକା ସମସ୍ତଙ୍କ ପାଇଁ' ଶୀର୍ଷକ ଉପରେ ଆୟୋଜିତ ଅର୍ଥନୈତିକ ଓ ସାମାଜିକ ପରିଷଦ ସ୍ୱତନ୍ତ୍ର ମନ୍ତ୍ରୀଷ୍ଠରୀୟ ବୈଠକରେ ନିଜର ମତବ୍ୟକ୍ତ କଲାବେଳେ ଶ୍ରୀ ବର୍ଦ୍ଧନ କହିଛନ୍ତି ସାରା ବିଶ୍ୱରେ ଶସ୍ତାରେ ଟିକାର ଉପଲହତା ସବୁ ଲୋକଙ୍କୁ ଯୋଗାଣ ବଣ୍ଟନ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ସେ କହିଚ୍ଚନ୍ତି ବିଶ୍ୱସ୍ତରରେ ସହଯୋଗ ବିନା କୋଭିଡ ଟିକା କ୍ଷତିଗ୍ରସ୍ତ ଦେଶଗୁଡ଼ିକୁ ପହଞ୍ଚାଇବାରେ ଅସମ୍ଭବ ହୋଇପଡିବ ତେଣୁ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ବିଭିନ୍ନ ରୂପରେ କରୋନା ଭୂତାଣୁ ସଂକ୍ରମଣ ହେଉଥିବାରୁ ଠିକଣା ସମୟରେ ସ୍ତଚନା ଆଦାନପ୍ରଦାନ ହୋଇପାରିଲେ ନୂଆ ଚ୍ୟାଲେଞ୍ଜ ଗୁଡ଼ିକୁ ଫଳପ୍ରଦ ଭାବେ ମୁକାବିଲା କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ବୈଠକରେ ଯୋଗଦେବା ଅବସରରେ ଡକୁର ହର୍ଷବର୍ଦ୍ଧନ କୋଭିଡ ମହାମାରୀର ମୁକାବିଲା ପାଇଁ ଦେଶର ଉଦ୍ୟମ ବିଷୟ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭାରତରେ ଦୁଇଟି ଟିକା ଦିଆଯାଉଛି ଯାହା ବିଶ୍ୱସ୍ତରରେ ଦେଶକୁ ଅଗ୍ରଣୀ ସ୍ଥାନରେ ରଖିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଶ୍ରୀ ପଟ୍ଟନାୟକ ଚିଠି ଲେଖି କହିଛନ୍ତି ସରକାରୀ ଯୋଗାଣ ଶ୍ଚିଙ୍ଖଳ ବାହାରେ କୋଭିଡ ଟିକା ଉପଲବ୍ଧ ହେଲେ ଲୋକମାନେ ସହଜରେ ଏହି ଟିକା ପାଇପାରିବେ ଯାହାଦ୍ୱାରା ରାଜ୍ୟ ସରକାରମାନେ ସମାଜର ଗରିବ ଓ ଅବହେଳିତ ଲୋକମାନଙ୍କୁ ଟିକା ଦେବା ଦିଗରେ ଧ୍ୟାନ କେନ୍ଦ୍ରୀଭୃତ କରିବେ ଦିଲ୍ଲୀ କର୍ଫ୍ୟ ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସପ୍ତାହନ୍ତ କର୍ଫ୍ୟୁ ଜାରି କରାଯାଇଛି

କେବଳ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଲାଗୁ କରାଯାଇନାହିଁ ଯାନବାହନ ଓ ଲୋକମାନଙ୍କର ଚଳପ୍ରଚଳକୁ ଯାଞ୍ଚ କରିବା ପାଇଁ ଦିଲ୍ଲୀ ନଗରୀର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି

ଅତ୍ୟାବଶ୍ୟକ ସେବାରେ ନିୟୋକ୍ତି କୌଣସି ବ୍ୟକ୍ତି ପୁଲିସଠାରୁ ପାସ୍ ପାଇବାରେ କିମ୍ବା ଅନ୍ୟ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଏହି ନମ୍ଭରକୁ ଫୋନ୍ କରି ସହାୟତା ମାଗିପାରିବେ

ସ୍ୱାସ୍ଥ୍ୟ ପୁଲିସ ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ନିଯୁକ୍ତ ସରକାରୀ ଅଧିକାରୀମାନଙ୍କୁ ପରିଚୟ ପତ୍ର ଦେଖାଇଲେ ଛାଡି ଦିଆଯିବ ସବୁ ବେସରକାରୀ ଡାକ୍ତରଖାନା ଗୁଡ଼ିକର କର୍ମଚାରୀମାନଙ୍କୁ ମଧ୍ୟ ଅନୁମତି ଦିଆଯିବ ବିମାନବନ୍ଦର ରେଳଷ୍ଟେସନ ଓ ବସ୍ ଷ୍ଟେସନକୁ ଯାଉଥିବା ବ୍ୟକ୍ତିମାନଙ୍କୁ ଟିକଟ ଦେଖାଇଲେ ଛାଡି ଦିଆଯିବ ପିଏମ୍ କୁମ୍ଭ ମେଳା କୋଭିଡ ନାଇଷ୍ଟିନ୍ ମହାମାରୀ ଦୃଷ୍ଟିରୁ କୁମ୍ଭମେଳା ଶୋଭାଯାତ୍ରାକୁ ଆହୁରି ସାଙ୍କେତିକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆହ୍ବାନ ଜଣାଇଛନ୍ତି ଶ୍ରୀ ମୋଦି ସ୍ୱାମୀ ଅବଧେଷାନନ୍ଦ ଗିରିଙ୍କ ସହ କଥାବାର୍ଭା ବେଳେ କହିଛନ୍ତି ଯେ ବର୍ତ୍ତମାନ ଦୁଇଟି ସାହି ସ୍ନାନ ସମ୍ପୂର୍ଣ୍ଣ ହୋଇଥିବାରୁ କୁୟମେଳାକୁ ସାଙ୍କେତିକ କରାଯାଉ ଏହାଦ୍ୱାରା କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ମଜଭୂତ ହୋଇପାରିବ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ସାଧୁସନ୍ଥମାନଙ୍କ ସ୍ୱାସ୍ଥ୍ୟ ବିଷୟ ପଚାରି ବୁଝିଛନ୍ତି ଏବଂ ଉଉରପ୍ରଦେଶ ସରକାରଙ୍କୁ ସେମାନଙ୍କ ସହଯୋଗ ପାଇ ସାଧୁସନ୍ଥମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି